ଏବେ ମଧ୍ଧ ଜଣେ ଶିଶୁ ନିଖୋଜ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ କୁମାର ଏକ ସାମ୍ବାଦିକ ସମ୍ବିଳନୀ କରି କହିଛନ୍ତି ଭୋଟର ତାଲିକାର ସ୍ୱତନ୍ତ ସଂଶୋଧନ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସେ କହିଛନ୍ତି ସଂଶୋଧନର ଅବଧି ବଡ଼ାଯାଇଛି

ପ୍ରଥମଥର ପାଇଁ ଓଡ଼ିଶାରେ ଭିଭିପାଟ୍ ମେସିନ୍ ବ୍ୟବହାର ହେବ ଇଭିଏମ୍ ଓ ଭିଭିପାଟ୍ ସଂପର୍କରେ ବ୍ୟାପକ ପ୍ରଚାର କରାଯିବ

ସବୁ ଭୋଟରଙ୍କୁ ଭିଭିପାଟ୍ ନେଇ ଅବଗତ ହେବାକୁ ଅନୁରୋଧ କରାଯାଇଛି

ବର୍ତ୍ତମାନ ସୁଦ୍ଧା ଜଣେ ଶିଶୁ ନିଖୋଜ ଥିବା ଜଶାପଡ଼ିଛି

ସେହିପରି ଏହି ଡଙ୍ଗ ବୁଡ଼ି ଘଟଣାରେ ଆହତମାନଙ୍ଙ ଚିକିହା ମାଗଣାରେ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

ଏବେ ବି ନିଖୋକ ଥିବା କଣେ ଯାତ୍ରୀଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି

ମୂତକଙ୍କ ବ୍ୟବଛେଦ ହେବା ପରେ ଆଜି ତାଙ୍କ ଗାଁ ହସିଶାରେ ଶେଷକୃତ୍ୟ ସଂପନ୍ ହେବାର ସୂଚନା ମିଳିଛି

ଦିନ ତମାମ କୁହୁଡ଼ି ରହୁଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷି ହୋଇଛି

ଗ୍ରାମାଅଳରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ କାଳି ବସିଥିବାର ଦେଖିବାକୁ ମିଳୁଛି

ଦେଶର ସମସ୍ତ ଆନ୍ତର୍ଜାତିକ ଖେଳାଳି ଏଥିରେ ଭାଗ ନେଉଛନ୍ତି